ଆଜି ଅନ୍ତର୍ଜାତୀୟ ଶିଶୁ ଶ୍ରମିକ ଦିବସ

ଫଳରେ ସେମାନଙ୍କର ଶିକ୍ଷାର ବୃଦ୍ଧି ହେବା ସହିତ ଆଦର୍ଶ ନାଗରିକ ହୋଇପାରିବେ

ବାଲେଶ୍ୱରଠାରେ ବିଜେପି ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଷୋଭ କରାଯାଇଛି

ଉଚ୍ଚଶିକ୍ଷା ବିଭାଗ ଓ୍ୱେବ୍ସାଇଟ୍ ଲଗ୍ଅନ୍ କରି ଛାତ୍ରଛାତ୍ରୀ କମନ୍ ଆପ୍ଲେକେସନ୍ ଫର୍ମ ସିଏଏଫ୍ ପୂରଣ କରି ଅନ୍ଲାଇନ୍ରେ ଆବେଦନ କରିବାକୁ ହେବ

ଶ୍ରୀ ସିଂ କହିଛନ୍ତି ଇସ୍କାତ କ୍ଷେତ୍ର ଆଗାମୀ ଦିନଗୁଡ଼ିକରେ ନିଯୁକ୍ତି ବୃଦ୍ଧିରେ ସବୁଠୁ ବଡ଼ ଭ୍ରମିକା ଗ୍ରହଶ କରିବ

ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ରାନରେ ସଭା ସମିତି ଆଲୋଚନାଚକ୍ର ଓ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହେଉଛି

ଭଦ୍ରକ ସହର ଗାନ୍ଧି ପଡ଼ିଆରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରିଥିଲା

କୃଅଟିର ଗଭୀରତା ଅଧିକ ଥିବାରୁ ହାତୀଛୁଆଟିର ଉଦ୍ଧାର ବିଳମ୍ ହୋଇଛି ବନ ବିଭାଗ କର୍ମଚାରୀ ଘଟଶାସ୍ସୁଳରେ ପହଞ୍ ହାତୀଛୁଆଟିକୁ ଉଦ୍ଧାରପାଇଁ ଉଦ୍ୟମ ଜାରି ରଖିଛନ୍ତି

କିଲ୍ଲାର ବାଲିଗୁଡ଼ା କି ଉଦୟଗିରି ଟିକାବାଲି ଆଦି ଅଞ୍ଞଳରେ ଏହି ଦିବସ ପାଳିତ ହୋଇଛି ଏହି ଅବସରରେ ସଭାସମିତି ଓ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା ଏଥିସହ ଗ୍ରାମ ସଫେଇ ମଧ୍ଧ କରାଯାଇଥିଲା